ବିକେପି ଅସ୍ଥିକଳସ ଯାତ୍ରା ବିଜେପି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍କକୁ ଦେଶର ସମସ୍ତ ଜିଲ୍ଲା ଦେଇ ଦେଶର ବିଭିନ୍ନ ନଦୀରେ ପକାଇବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିକେପି ମୁଖ୍ୟ ଅମିତ୍ ଶାହା ଦିଲ୍ଲୀରେ ସ୍ୱର୍ଗୀୟ ନେତାଙ୍କ ଚିତାଭସ୍କକୁ ପାର୍ଟି ରାଜ୍ୟଶାଖା ସଭାପତିମାନଙ୍କୁ ହସ୍ତାନ୍ତର କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସୁଷମା ସ୍ୱରାଜ ଓ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କୀୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ଗତ ରବିବାର ଦିନ ବାଜପେୟୀଙ୍କ ସମ୍ପର୍କୀୟମାନେ ତାଙ୍କର ଚିତାଭସ୍କୁକୁ ହରିଦ୍ୱାରଠାରେ ଗଙ୍ଗାନଦୀରେ ପକାଇଥିଲେ

ଦିଲ୍ଲୀର ରାଷ୍ଟ୍ରୀୟ ସ୍ୱତସ୍ଥଳଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା କେରଳ ଫ୍ଲୁଡ୍ କେରଳ ବନ୍ୟାରେ ଉଦ୍ଧାର କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇଯାଇଛି ଓ ବନ୍ୟାବିପନ୍ନମାନଙ୍କ ପାଇଁ ରିଲିଫ୍ କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି

ଲୋକମାନେ ସେମାନଙ୍କ ନିଜ ନିଜ ଘରକୁ ଫେରିବା ପର୍ଯ୍ୟନ୍ତ ସେମାନେ ରିଲିଫ୍ ଶିବିରରେ ରହିବେ କୌଣସି ମହାମାରୀ ବ୍ୟାପିବାକୁ ନ ଦେବାପାଇଁ ଡାକ୍ତରୀ ଦଳଗୁଡ଼ିକୁ ବିଭିନ୍ନ କିଲ୍ଲାରେ ମୁତ୍ୟନ କରାଯାଇଛି କିଛି ପାହାଡ଼ିଆ ଅଞ୍ଚଳକୁ ଛାଡ଼ି ବାକି ସବୁ ଜାଗାରେ ସଡ଼କ ରେଳ ଓ ବିମାନ ପଥରେ ଗମନାଗମନ ଆରମ୍ଭ ହୋଇଛି କୋଚି ଆନ୍ତର୍ଜାତିକ ବିମାନ ବନ୍ଦରରୁ ରବିବାର ଦିନଠାରୁ ବିମାନ ଚଳାଚଳ ଆରମ୍ଭ କରିଛି ଉଡାନ୍ ଡ୍ରାଫ୍ଟ୍ ଶସ୍ତାରେ ବିମାନ ଯାତ୍ରା ପାଇଁ ଉଡାନ୍ ସେବାକୁ ଆନ୍ତର୍ଜାତିକ ସ୍ତରକୁ ସମ୍ପ୍ରସାରିତ କରିବାକୁ ସରକାର ଏକ ଚିଠା ଯୋଜନା ଉନ୍କୋଚନ କରିଛନ୍ତି

ଆନ୍ତର୍ଜାତିକ ବିମାନ ସଂଯୋଗ ଯୋଜନାରେ ଏକ ଆନ୍ତର୍ଜାତିକ ବିମାନ ସଂଯୋଗ ପାର୍ଷି ସ୍ଥାପନର ମଧ୍ୟ ପ୍ରସ୍ତାବ ରହିଛି ଏହି ପାର୍ଷିକୁ ସବ୍ସିଡ଼ି ବାବଦରେ ଖର୍ଚ୍ଚ କରାଯିବ ଓ ରାଜ୍ୟ ସରକରମାନଙ୍କର ଏଥିରେ ଅବଦାନ ରହିବ ରାଜ୍ୟ ସରକାରମାନେ ଯେଉଁ ଯେଉଁ ପଥ ଦେଇ ବିମାନ ଚଳାଚଳ କରିବ ତାହା ଚିହ୍ନଟ କରିବେ ଓ ବିମାନ ଚଳାଚଳ ସଂସ୍ଥାମାନେ ସେହି ପଥଗୁଡ଼ିକରେ ଯାତ୍ରୀମାନଙ୍କର ସଂଖ୍ୟା ଉପରେ ଆକଳନ କରି ସଂଯୋଗପାଇଁ ପ୍ରସ୍ତାବ ଦାଖଲ କରିବେ

ସେ କହିଛନ୍ତି ଲୋକମାନେ ଆଧାର କେନ୍ଦ୍ରଗୁଡ଼ିକରୁ ଇ ଆଧାରର ନକଲ ନେଇପାରିବେ ଏଥିପାଇଁ ସେମାନଙ୍କ ସେମାନଙ୍କର ନାମ ଓ ବାୟୋମେଟ୍ରିକ୍ସ ଦେବାକୃ ହେବ ଶ୍ରୀ ପାଶ୍ଡେ କହିଛନ୍ତି ଦକ୍ଷିଣ କର୍ଷ୍ଣାଟକର ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ମଧ୍ୟ ସମାନ ଧରଣର ନିର୍ଦ୍ଦେଶ ଜାରି କରାଯାଇଛି ଅମରନାଥ ଯାତ୍ରା ଅଳ୍ପ କିଛି ତୀର୍ଥଯାତ୍ରୀଙ୍କର ଏକ ଦଳ ଆଜି ବଲ୍ତାଲ୍ ମୂଳ ଶିବିରରୁ ଅମରନାଥ ଗୁମ୍ଫା ଅଭିମ୍ରଖେ ଯାତ୍ରା କରିଛି

ଜେକେ କିଲ୍ଡ୍ ଜମ୍ମୁ କାଶ୍ମୀରର କୁଲ୍ଗାମ୍ ଜିଲ୍ଲାସ୍ଥିତ କ୍ରିରପୋଡ଼ା ଗ୍ରାମଠାରେ ସନ୍ଦିଗ୍ର ସନ୍ତାସବାଦୀମାନେ କଳ୍ପୁ କାଶ୍ମୀର ପୁଲିସ୍ର ସ୍ୱତନ୍ତ୍ର ଅଫିସର୍ ଫୟାଜ୍ ଅହଞ୍ଚଦ ଶାହାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଇତିମଧ୍ୟରେ ନିରାପତ୍ତା ବାହିନୀ ଯବାନ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ଟେକାପଥର ମାଡ଼ ଓ ସଂଘର୍ଷର ଖବର ମିଳିଛି ଶ୍ରୀନଗରସ୍ଥିତ ଐତିହାସିକ ଇଦ୍ଗାହଠାରେ ଇଦ୍ ସମାବେଶ ପରେ ଏହି ଘଟଣା ଘଟିଛି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜଙ୍ଗଲତ ମଣ୍ଡିଠାରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିବାର ଖବର ମିଳିଛି ଆପ୍ ଖେତାନ୍ ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରୀୱାଲ୍ଙ୍କ ପ୍ରତି ଆଉ ଏକ ଶକ୍ତ ଧକ୍କାସ୍ୱରୂପ ପାର୍ଟି ନେତା ଆଶିଷ୍ ଖେତାନ୍ ଆମ୍ ଆଦ୍ମୀ ପାର୍ଟିରୁ ବାହାରି ଯିବାପାଇଁ ଆଳି ସ୍ଟଚନା ଦେଇଛନ୍ତି ଟ୍ୱିଟ୍ କରି ଶ୍ରୀ ଖେତାନ୍ କହିଛନ୍ତି ସେ ତାଙ୍କର ଓକିଲାତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଚାହାନ୍ତି ଓ ସେଦୃଷ୍ଟିରୁ ସକ୍ରିୟ ରାଜନୀତିରୁ ଓହରି ଯିବେ କିଛିଦିନ ପୂର୍ବେ ସାମ୍ଭାଦିକତାରୁ ରାଜନୈତିକ ନେତା ବନିଥିବା ଆଶୁତୋଷ ମଧ୍ୟ ବ୍ୟକ୍ତିଗତ କାରଣରୁ ଆମ୍ ଆଦ୍ମୀ ପାର୍ଟିରୁ ଓହରି ଯାଇଥିଲେ ଇଦ୍ ବଳିଦାନର ପର୍ବ ଇଦ୍ ଉଲ୍ ଆଝା ଆଜି ଧାର୍ମିକ ମନୋଭାବ ସହକାରେ ସମଗ୍ର ଦେଶରେ ପାଳିତ ହେଉଛି ମୁସଲମାନ ସମ୍ପ୍ରଦାୟର ଲୋକମାନେ ଇଦ୍ଗାହ ଓ ମସ୍ଜିଦ୍ଗୁଡ଼ିକରେ ପ୍ରାର୍ଥନା କରୁଛନ୍ତି ଈଶ୍ୱରଙ୍କ ନିର୍ଦ୍ଦେଶ ପାଳନ କରି ପୟଗମ୍ଘର ହଜରତ୍ ଇବ୍ରାହିମ୍ ତାଙ୍କର ଏକମାତ୍ର ପୁତ୍ରକୁ ବଳିଦାନ ଦେଇଥିବା ସ୍କୁତିରେ ଇଦ୍ ଉଲ୍ ଆଝା ପାଳିତ ହୋଇଥାଏ ଦିଲ୍ଲୀରେ ମୁଖ୍ୟ ଇଦ୍ ସମାବେଶ କାମା ମସ୍ଜିଦ୍ ଫତେପୁରୀ ମସ୍ଜିଦ୍ ଓ ଶାହି ଇଦ୍ଗାହଠାରେ ହୋଇଛି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ କାଶ୍ମୀର ଗେଟ୍ଠାରେ ଜାମା ମସ୍ଜିଦ୍ରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଦେଶ ଓ ବିଦେଶରେ ଥିବା ମୁସଲ୍ମାନ ଭାଇଭଉଣୀମାନଙ୍କୁ ଶୁଭେଛା ଜଣାଇଛନ୍ତି ସମାଜରେ ଏକତା ଓ ଭ୍ରାତୃଭାବର ବିକାଶପାଇଁ ସଙ୍କଜ୍ଞ ନେବାକୁ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପର୍ବ ସମାଜରେ ଦୟା ଓ ଭ୍ରାତୃଭାବର ବିକାଶ କରିବ ବୋଲି ଆଶା ପ୍ରକାଶ କରିଛନ୍ତି

ଜଶ୍ବୀର୍ ମୋତି କଳାଧନ ଓ ବଳପୂର୍ବକ ଅର୍ଥ ଆଦାୟ ଅପରାଧରେ ଗତ ସପ୍ତାହରେ ଲଣ୍ଡନ୍ରେ ଗିରଫ ହୋଇଥିଲା

ଅଦାଲତ କହିଛନ୍ତି ଜଶ୍ବୀର ମୋତି ବିର୍ତ୍ଧରେ କଳାଧନ ଆଇନ ସଙ୍ଗତ କରିବା ଓ ବଳପୂର୍ବକ ଅର୍ଥ ଆଦାୟ କରିବା ଏବଂ ନିଶାଦ୍ରବ୍ୟ ଚୋରା କାରବାର କରିବାର ଅଭିଯୋଗ ରହିଛି ଜଶ୍ବୀର ମୋତିର ଓକିଲ ଶୁଶାଣି ସମ୍ପନ୍ଧୀୟ କୌଣସି ତଥ୍ୟ ଗଣମାଧ୍ୟମକୁ ନ ଜଣାଇବାକୁ ଅଦାଲତରେ ଅନୁରୋଧ କରିଛନ୍ତି କିନ୍ତୁ କୋର୍ଟ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଓ ବ୍ରିଟେନ୍ରେ ଖୋଲା ନ୍ୟାୟ ବ୍ୟବସ୍ଥା ଚାଲ୍ରଥିବାର ଦର୍ଶାଇଛନ୍ତି ଜଶ୍ବୀର ମୋଦି ସଙ୍ଗଠିତ ଅପରାଧର ଜଣେ ଦୁର୍ଦ୍ଦାନ୍ତ ଅପରାଧି ଓ ଡି' କମ୍ପାନୀ ସନ୍ତାସବାଦୀ ନେଟୱାର୍କରେ ଜଣେ ମୁଖ୍ୟ ପରିଚାଳକ

କୋର୍ଟ କହିଛନ୍ତି ଯେଉଁ ଲୋକମାନଙ୍କର ଜମି ନିଆଯାଉଛି ସେମାନଙ୍କୁ ଉପଯୁକ୍ତ ସ୍ୱଷ୍ଠୀକରଣ ଦିଆଯିବା ଆବଶ୍ୟକ ଖଣ୍ଡପୀଠ କହିଛନ୍ତି ଘଟଣାର ସମ୍ଭେଦନଶୀଳତାକୁ ଦୃଷ୍ଟିରେ ରଖି ସରକାର ସ୍ଥାନୀୟ ଲୋକମାନଙ୍କର ଆଶଙ୍କା ଦୂର କରିବା ଉଚିତ ଅଦାଲତ ଆଇନ ଅନୁସାରେ ଏହା ଉପରେ ନିଷ୍ପଭି ଗ୍ରହଣ କରିବେ

ଅଟ୍ଟାଳିକାର ଦ୍ୱାଦଶ ମହଲାରେ ଆଜି ସକାଳେ ନିଆଁ ଲାଗିଯାଇଥିଲା ସେହି ଆବାସିକ ଅଟ୍ଟାଳିକାର ଅନ୍ୟାନ୍ୟ ଭାଗକୁ ଦ୍ରୁତ ଗତିରେ ନିଆଁ ବ୍ୟାପି ଯାଇଥିଲା ଓ କିଛି ଲୋକ ତାହା ମଧ୍ୟରେ ଅଟକି ରହିଥିଲେ ନିଆଁକୁ ଲିଭାଇ ସେଠାରୁ ଲୋକମାନଙ୍କୁ ଉଦ୍ଧାର କରିବାପାଇଁ ଜୋର୍ସୋର୍ ଉଦ୍ୟମ କାରି ରହିଛି

ଏସିଆନ୍ ଗେମ୍ସ୍ ଅଷ୍ଟାଦଶ ଏସୀୟ କ୍ରୀଡ଼ାର ତୂତୀୟ ଦିବସରେ ଭାରତର ପଦକ ସଂଖ୍ୟା ଦୁଇ ଅଙ୍କକୁ ଛୁଇଁବା ସହ ଭାରତୀୟ ଦୌଡ଼ ପ୍ରତିଯୋଗୀମାନେ ଆଜି ଚତୁର୍ଥ ଦିନରେ ଆହୁରି ଅଧିକ ପଦକ ବିଜୟୀ ହେବା ଉଦ୍ୟମ କରିବେ